ଦିତୀୟଥର ପ୍ରଧାନମନ୍ତୀ ହେବା ପରେ ଏହା ହେବ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ

ରାଜ୍ୟ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି ଏହି ବଜେଟ ଗରୀବ ମହିଳା ଚାଷୀଙ୍କୁ ସୁହାଇଲା ଭଳି ଓ ବିକାଶୋନ୍କଖୀ ବଜେଟ ବୋଲି ସେ କହିଛନ୍ତି

ସେ କହିଛନ୍ତି ଯେ ସରକାର ବେକାରୀ ସମସ୍ୟା ଦୂରୀକରଣ ତୂଶମୂଳ୍ଡରରେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ କୌଣସି ଚିନ୍ତା କରିନାହାନ୍ତି

ଏହି ବଜେଟ୍ରେ ରାଜ୍ୟ ସରକାର କେବଳ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି

ଖଶିମନ୍ତୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି

ସେହିପରି ବିଧାୟକ ମୋହନ ଚରଣ ମାଝୀଙ୍କୁ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି

ତେବେ ଓଡ଼ିଶା ଫେରିବା ପରେ ସେମାନେ ଭୁବନେଶ୍ୱରର କୌଶସି ଏକ ହସ୍ୱିଟାଲରେ ରହିବେ

ଧୀରେ ଧୀରେ ଏହା ଅବପାତର ରୂପ ନେଇ ପଣ୍କିମ ଆଡକୁ ଗତି କରୁଛି ଅନ୍ୟ ପକ୍ଷରେ ବାୟୁମଖଳର ଉପରି ଭାଗରେ ଏକ ମନସୁନ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି

ଓଡ଼ିଶା ଛତିଶଗଡରେ ମଧ ପ୍ରବଳ ବର୍ଷା ସମ୍ଭାବନା ରହିଛି

ଲଘୁଚାପ ସୃଷି ହେବା କାରଣରୁ ସମୁଦ୍ର ଅଶାନ୍ତ ରହିବ